ଏଥିପାଇଁ ବିଭିନ୍ନ ଜୀବିକା ପ୍ରକବ୍ବକୁ ଅଧିକ ପାଶ୍ ଯୋଗାଇବା ଉପରେ ମୁଖ୍ୟମନ୍ତୀ ଗୁରୁତ୍ୱ ଦେଇଛନ୍ତି

ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ୱର ଉତ୍ତର ଦେଇ କେନ୍ଦ୍ର ଇସ୍କାତ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି

କୁନ୍ରେ ହେବାକୁ ଥିବା ଏହି ପରୀକ୍ଷା କୋଭିଡ୍ ନାଇକ୍କନ୍ ଯୋଗୁଁ ହୋଇପାରି ନ ଥିଲା

ଯେଉଁ ବିଦ୍ୟାର୍ଥୀଙ୍କର ହଲ୍ ଟିକେଟ୍ ନାହିଁ କିନ୍ତୁ ନାମ ସେହି କେନ୍ଦ ପାଇଁ ପରୀକ୍ଷାର୍ଥୀଙ୍କ ତାଲିକାରେ ରହିଛି ସେମାନେ ପରୀକ୍ଷା ଦେଇପାରିବେ